ରାଉରକେଲା ସମ୍ମଲପୁର ଏବଂ ଝାରସୁଗୁଡ଼ା ଆଇସିଏଆଇ ଶାଖା ପକ୍ଷରୁ ଆୟୋକିତ ଭିଏସ୍ଏମ୍ ସିରିଜ୍ର 'ସିଏ ଦ କାଟାଲିଷ୍ ଲର୍ଶ୍ଡିଂ ଅନ୍ଲର୍ଶ୍ଡିଂ ଏବଂ ରିଲର୍ଶ୍ଡିଂ' ୱେବିନାରରେ ଯୋଗଦେଇ ସେ ଏହା କହିଛନ୍ତି

ସେହିପରି କୃଷି ଆଇନ୍ରେ କୃଷକଙ୍ ପ୍ରତି ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରାଯାଇ ପାରିଛି ବୋଲି ସେ କହିଛନ୍ତି

ସମସ୍ତଙ୍କ ପାଇଁ ପରିଚୟ ପତ୍ର ଓ ଟୋକେନ୍ ଜରୁରୀ ହୋଇଛି

କରୋନା ଓଡ଼ିଶା ରାଜ୍ୟରେ କରୋନା ଆକ୍ରାନ୍ଡଙ୍କ ସଂଖ୍ୟା ହ୍ରାସ ପାଇବାର ଧାରା ଜାରି ରହିଛି

ସୁବର୍ଷ୍ଡପୁର ସଦର ବ୍ଲକର ମୟୁର ଓଡ଼ାନ ପଞାୟତର ସମିତିସଭ୍ୟଙ୍କ ମୃତ୍ୟୁଯୋଗୁ ଉପନିର୍ବାଚନ ଅନୁଷିତ ହୋଇଛି ସେହିପରି ବିନିକା ବ୍ଲକର ସିନ୍ଦୁରପୁର ଗ୍ରାମପଞାୟତର ସରପଞ୍ଚ ପଦବୀ ପାଇଁ ଆଜି ଭୋଟ ଗ୍ରହଣ ହୋଇଛି